ସେ କହିଛନ୍ତି ଦେବଗଡ଼ ସୁନ୍ଦରଗଡ଼ ଏବଂ ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି

ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସଜାଗ ରହିବାପାଇଁ ବିପର୍ଯ୍ୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଜାରି କରିଛି

ଏଥିରେ ଅଫ୍ଲାଇନ୍ ନାମଲେଖା ଛାତ୍ରୀମାନଙ୍କୁ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଆଦି ଦେବା ନେଇ ଅଭିଯୋଗ କରାଯାଇଛି

ଏୟାର୍ ଇଣ୍ଡିଆ କର୍ଭ୍ରପକ୍ଷ ଏ ସମ୍ମର୍କିତ ନିଷ୍ବଭି ଭୁବନେଶ୍ୱର ବିମାନ ବନ୍ଦର ଅଧିକାରୀଙ୍କୁ ଜଶାଇଛନ୍ତି

ଦୁର ଦୂରନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ପାଇବା ସହ ଆଡ଼ପ ଅଭଡ଼ା ପାଇବାର ସୌଭାଗ୍ୟ ଲାଭ କରିଛନ୍ତି

ଆସନ୍ତାକାଲି ହେରାପଂଚମୀ ନୀତି ଅନୁଷ୍ବିତ ହେବ

ଗତକାଲି ଆଡ଼ପ ମଣ୍ଡପକୁ ବିଜେ କରିବ ପରେ ଆଜି ଶ୍ରୀଜୀଉମାନଙ୍କ ନିକଟରେ ଆଡ଼ପ ଅଭଡ଼ା ଭୋଗ ଲାଗି ହୋଇଥ୍ଲା

ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆଡ଼ପ ଦର୍ଶନ କରିବା ସହ ଆଡ଼ପ ଅଭଡ଼ା ପାଇ ଆମ୍ତୂପ୍ତି ଲାଭ କରିଛନ୍ତି

ଏକ ଭ଼ତାଣୁ ଜନିତ ରୋଗର ଶୀକାର ହୋଇଥିବା ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି

ସେମାନଙ୍କୁ ଜ୍ୱର ହେବା ସହିତ ମୁଣ୍ଡବିକ୍ଷା ପେଟରେ ଯନ୍ତଶା ଓ ବାନ୍ତି ହୋଇଥିଲା

ଅନ୍ୟ ଆକ୍ରାନ୍ଡମାନେ ଭୟଭୀତ ହୋଇ ଓଡ଼ିଶା ଫେରିଆସିଥିବା ଜଣାପଡ଼ିଛି

ଅନ୍ୟପକ୍ଷରେ ଏସ୍ସିବିରେ ସେମାନଙ୍କୁ ବେଡ୍ ମିଳିବାରେ ବିଳମ୍ୟ ନେଇ ସଂପର୍କୀୟଙ୍କ ମଧ୍ଧରେ ଅସନ୍ତୋଷ ପ୍ରକାଶ ପାଇଛି

ତେବେ ତଳକୋର୍ଟଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ବୋଲି ହାଇକୋର୍ଟ ସ୍କଷ୍ଟ କରିଛନ୍ତି

ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍କବରଦା ମହେଶ୍ୱରପୁର ଆଦି ଅଞ୍ଞଳରେ ମାନବାଧିକାର କର୍ମୀଙ୍କ ସହାୟତାରେ ଏହି ଶିଶୁଶ୍ରମିକମାନଙ୍ଙ୍ ଉଦ୍ଧାର କରାଯାଇଛି

ଉଦ୍ଧାର ପରେ ଶିଶୁମାନଙ୍ଙୁ ଯାଜପୁର ଶିଶୁମଙ୍ଙଳ କମିଟିକୁ ହସ୍ତାନ୍ତର କରାଯାଇଛି